ଜାତିସଂଘ ମହାସଚିବ ପୁଲୱାମା ଆକ୍ରମଣକୁ ନିନ୍ଦା କରିଛନ୍ତି

ପିଏମ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ସିଓଲ ଠାରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଉଭୟ ନେତା ଆପୋଷ ସ୍ୱାର୍ଥଜଡିତ ଆଞ୍ଚଳିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି ଦୁଇନେତାଙ୍କ କଥାବାର୍ତ୍ତା ପରେ ଅନେକଗୁଡିଏ ରାଜିନାମା ସ୍ୱାକ୍ଷରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରିଆର ଜାତୀୟ କବର ସ୍ଥଳୀ ଯାଇ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିବେ ଆଞ୍ଚଳିକ ସହଯୋଗ ବିଶ୍ୱ ଅଭିବୃଦ୍ଧି ଓ ମାନବ ବିକାଶ କ୍ଷେତ୍ରରେ ଶ୍ୱୀ ମୋଦିଙ୍କର ଅବଦାନ ପାଇଁ ତାଙ୍କୁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ

ସେ କହିଛନ୍ତି ଭାରତୀୟ ପର୍ଯ୍ୟଟନ ବୃଦ୍ଧି ପାଇଲେ ଏହା ଦେଶ ପାଇଁ ଏକ ବୃହତ୍ ସେବା ଓ ସହାୟତା ହେବ ସିଓଲସ୍ଥିତ ୟେସୋଂଇ ବିଶ୍ୱବିଦ୍ୟାଳୟ ପରିସରରେ ଶ୍ରୀ ମୋଦି ମହାତ୍ମାଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ଓ ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତା ପାଇଁ ଦୁଇଟି ବୃହତ୍ ବିପଦ ଭାବେ ଉଭା ହୋଇଛି ଭାରତ କୋରିଆ ବ୍ୟବସାୟ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଷ୍ଟାର୍ଟ ଅପ୍ ପରିବେଶ ବ୍ୟବସ୍ଥା ସୃଷ୍ଟି ପାଇଁ ଚାରିବର୍ଷ ସକାଶେ ପାଖାପାଖି ଦେଢ ବିଲିୟନ ଡଲାର ନିବେଶ କରାଯାଇ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି

ଦକ୍ଷିଣ କୋରିଆର ଦୁଇଦିନ ଗସ୍ତ ଯାଇ ଶ୍ରୀ ମୋଦୀ ସିଓଲରେ ପହଞ୍ଚଥିଲେ ୟୁଏନଏସସି ପୁଲୱାମା ସନ୍ତାସବାଦୀଙ୍କ ପୃଷ୍ଣ ପୋଷକ ଆର୍ଥକ ସହାୟତା ପ୍ରଦାନ କାରି ଆୟୋଜକ ଓ ଷଡଯନ୍ତ୍ରକାରୀମାନଙ୍କୁ ଦଶ୍ଡ ଦେବା ପାଇଁ ଭାରତ ସହ ସକ୍ରିୟ ସହଯୋଗ କରିବାକୁ ଜାତିସଂଘ ନିରାପତ୍ତା ପରିଷଦ ବିଶ୍ୱ ସମୁଦାୟକୁ ନିବେଦନ କରିଛି

ଚୀନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି

ଶହୀଦମାନଙ୍କ ପରିବାର ପ୍ରତି ନିରାପତ୍ତା ପରିଷଦ ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିବାବେଳେ ଭାରତର ଜନସାଧାରଣ ଓ ସରକାରଙ୍କ ପ୍ରତି ସମବେଦନା ଜଣାଯାଇଛି ଏବଂ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି ଏହି ହତ୍ୟାକାଣ୍ଡକୁ ଜଘନ୍ୟ ଓ କାପୁରୁଷ ଚିତ୍ତବୋଲି ବିବୃଭିରେ ବର୍ଣ୍ଣନା କରାଯାଇଛି ନିନ୍ଦା ପ୍ରସ୍ତାବରେ ପାକିସ୍ତାନ ଭିତ୍ତିକ ସନ୍ତ୍ରାସବାଦୀ ଗୋଷ୍ଠୀ ଜୈସ ଇ ମହମ୍ମଦଙ୍କୁ ମଧ୍ୟ ନିନ୍ଦା କରାଯାଇଛି ଜୈସ ଇ ମହମ୍ମଦ ପୁଲଓ୍ପାମା ଆକ୍ରମଣ କରିଥିବା ଦାବି କରିଛି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସନ୍ତାସବାଦୀମାନଙ୍କୁ ଦଶ୍ଚ ଦେବା ଓ ସେମାନଙ୍କୁ ଦାୟୀ କରିବା ସକାଶେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆହ୍ପାନ ଜଣାଇଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ବିଶ୍ୱ ସମୁଦାୟ ସମର୍ଥନ ଯୋଗାଇ ଦେବାକୁ ମଧ୍ୟ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପ୍ରତିଶ୍ରତି ଦେଇଛନ୍ତି ପୂର୍ବରୁ ଜାତିସଂଘ ମହାସଚିବ ଆକ୍ଟୋନିଓ ଗୁଟେରସ୍ ଏହି ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତି ବିଶେଷକୁ ଦଣ୍ଡଦେବା ଲାଗି ଆହ୍ୱାନ ଜଣାଇଛନ୍ତି ଏହି ବିଶ୍ୱ ସମୁଦାୟ ମଧ୍ୟ ଆତଙ୍କବାଦ ଭାରତର ଲଢେଇକୁ ଦୂଢ ସମର୍ଥନ କରିବା ସହିତ ଶହୀଦମାନଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ଜୈସ ଇ ମହଞ୍ଜଦଙ୍କ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ ଭାରତର ପ୍ରୟାସକୁ ଫ୍ରାନ୍ନ ସମର୍ଥନ କରି ତା ଉପରେ କଟକଣା ଜାରି କରିବା ପାଇଁ ମିଳିତ କାତିସଂଘରେ ଖୁବ୍ ଶୀଘ୍ର ଏକ ପ୍ରସ୍ତାବ ଆଶିବାର ସମ୍ଭାବନା ରହିଛି ଗଡକରୀ ପାକିସ୍ତାନ ଭାରତ ମଧ୍ୟ ଦେଇ ପାକିସ୍ତାନକୁ ପ୍ରବାହିତ ନଦୀ ଜଳ ଆବଶ୍ଚନକୁ ବନ୍ଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଟୁଇଟ୍ ବାର୍ତ୍ତାରେ କହିଛନ୍ତି ପୂର୍ବାଞ୍ଚଳରେ ପ୍ରବାହିତ ନଦୀଗୁଡିକର ଜଳ ଭାରତ ଜାଞ୍ଚୁ କାଶ୍ମୀର ଓ ପଞ୍ଜାବକୁ ଯୋଗାଇବ ସିନ୍ଧୁ ଜଳ ଚୁକ୍ତିରେ ଥିବା ବ୍ୟବସ୍ଥା ଅନୁଯାୟୀ ପୂର୍ବାଞ୍ଚଳରେ ଥିବା ବ୍ୟାସ୍ ରାବି ତାପ୍ତି ଏବଂ ସତ୍ଲେଜ ନଦୀରେ ପ୍ରବାହିତ ଜଳ ଉପରେ ଭାରତର ଅଧିକାର ରହିଛି ଅନ୍ୟପକ୍ଷରେ ପଣ୍ଟିମାଞ୍ଚଳ ନଦୀ ସିନ୍ଧୁ ଝେଲମ୍ ଓ ଚେନ୍ନାବ ପ୍ରବାହ ନଦୀର ଜଳ ଉପରେ ପାକିସ୍ତାନର ନିୟନ୍ତ୍ରଣ ରହିଛି ଶ୍ରୀ ଗଡକରୀ କହିଛନ୍ତି ରାବି ନଦୀର ସାହାପୁର କାଣ୍ଡିଠାରେ ବନ୍ଧ ନିର୍ମାଣ ଏବଂ ଉଝ୍ ପ୍ରକଳ୍ପ ଦ୍ୱାରା ଜଳ ସଂରକ୍ଷଣ କରି ଭାରତ ନିଜ ପଟ ଜଳକୁ ଜାନ୍ମୁ କାଶ୍ମୀରକୁ ପଠାଇବ ସେହିପରି ଦ୍ୱିତୀୟ ପ୍ରକଳ୍ପ ଦ୍ୱାରା ରାବି ଏବଂ ବ୍ୟାସ ସଂଯୋଗ ଦ୍ୱାରା ରାଜ୍ୟରେ ଅନ୍ୟାନ୍ୟ ନଦୀକୁ ଜଳ ଯୋଗାଇ ଦିଆଯିବ ଏହି ସମସ୍ତ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି ଏସସି ବିସିସିଆଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡିକେ ଜୈନକୁ ସୁପ୍ରିମକୋର୍ଟ ବିସିସିଆଇର ନ୍ୟାୟମିତ୍ର ଭାବେ ନିଯୁକ୍ତି କରିଛନ୍ତି କ୍ରିକେଟ ବୋର୍ଡର ନୂତନ ସମ୍ଭିଧାନ ଅନୁସାରେ ଏହି ନିଯୁକ୍ତି ଦିଆଯାଇଛି ବିଭିନ୍ନ ଆର୍ଥିକ ପ୍ରସଙ୍ଗ ଓ ରାଜ୍ୟ କ୍ରିକେଟ ସଂଘ ମଧ୍ୟରେ ଖେଳାଳିମାନଙ୍କୁ ନେଇ ଲାଗି ରହୁଥିବା ବିବାଦର ସମାଧାନ ଦିଗରେ ସେ ମଧ୍ୟସ୍ଥି ଭୂମିକା ତୁଲାଇବେ ସେହିପରି ବିସିସିଆଇର ପ୍ରଶାସନିକ କାର୍ଯ୍ୟର ତଦାରଖ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏକ ପ୍ରଶାସନିକ କମିଟି ମଧ୍ୟ ନିଯୁକ୍ତି କରିଛନ୍ତି ବିସିସିଆଇର ଆଚାର ସଂହିତା ଅନୁସାରେ ଏକ ନ୍ୟାୟମିତ୍ର ନିଯୁକ୍ତ କରିବାରେ ଆବଶ୍ୟକତା ଥିଲା ବୋଲି ଅଦାଲତ କହିଛନ୍ତି

ମୁସଲମାନ ମହିଳା ଅଧିକାର ସୁରକ୍ଷା ଦ୍ୱିତୀୟ ଅଧ୍ୟାଦେଶ ଏ ସଂକ୍ରାନ୍ତ ପ୍ରଥମ ଅଧ୍ୟାଦେଶର ନିୟମକୁ ବଳବତ୍ତର ରଖିବା ପାଇଁ ଅଣାଯାଇଛି ଏହି ଅଧ୍ୟାଦେଶ ତିନିବାର ତଲାକକୁ ଅବୈଧ ଘୋଷଣା କରିବା ସହ ଏହାକୁ ଏକ ଦଶ୍ଚନୀୟ ଅପରାଧ ଭାବେ ବିବେଚନା କରୁଛି ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ କେଲ୍ ଦଶାଦେଶ ଓ ଜୋରିମାନାର ବ୍ୟବସ୍ଥା ଅଛି ଏହି ଅଧ୍ୟାଦେଶ ବିବାହିତା ମୁସଲମାନ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବ ଓ ତିନିବାର ତଲାକ କହି ଛାଡ଼ପତ୍ର ଦେବାକୁ ରୋକି ପାରିବ ଏଥିରେ ଭଉା ପ୍ରଦାନ ଓ ନାବାଳକ ପିଲାମାନଙ୍କ ଲାଳନପାଳନର ସୁରକ୍ଷା ବ୍ୟବସ୍ଥା ରହିଛି ଭାରତୀୟ ଭେଷଜ ପରିଷଦ ସଂଶୋଧନ ଦ୍ୱିତୀୟ ଅଧ୍ୟାଦେଶ ପୂର୍ବ ଅଧ୍ୟାଦେଶର ନିୟମକୁ ବଳବତ୍ତର ରଖିବ କମ୍ପାନୀ ସଂଶୋଧନ ଦ୍ୱିତୀୟ ଅଧ୍ୟାଦେଶ ଟ୍ରିବ୍ୟୁନାଲ୍ ଦ୍ୱାରା ନିର୍ଦ୍ଧାରିତ ଆର୍ଥିକ ବର୍ଷ ପରିବର୍ଭେ ଭିନ୍ନ ଆର୍ଥିକ ବର୍ଷ ଗ୍ରହଣ କରିବା ପାଇଁ କିଛି କମ୍ପାନୀକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିବ ଅନିୟନ୍ତିତ କମା ଯୋଜନା ନିଷେଧ ଅଧ୍ୟାଦେଶ ବେଆଇନ୍ ଜମା ସମସ୍ୟାର ଦୂରିକରଣ ପାଇଁ ଜାରି କରାଯାଇଛି

ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ପ୍ରତିଯୋଗିତା ପଥପ୍ରାନ୍ତ ନାଟକ ସ୍ୱତନ୍ତ୍ର ବିଜ୍ଞାନ ପ୍ରଦର୍ଶନୀ ଓ ଆକାଶ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ସମେତ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ କଣ୍ଢେଇ ତିଆରି କର୍ମଶାଳା ଅବହେଳିତ ଶିଶୁମାନଙ୍କ ପାଇଁ ବିଜ୍ଞାନ କର୍ମଶାଳା ଓ ରବୋଟିକ୍ନ କର୍ମଶାଳାର ଆୟୋଜନ କରାଯାଇଛି ନ୍ୟାସନାଲ ଜୋଗ୍ରାଫିକ ଚ୍ୟାନେଲ ସହଭାଗିତାରେ ଆୟୋଜିତ ଚଳଚ୍ଚିତ୍ର ଉତ୍ସବ ସବୁଠାରୁ ଆକର୍ଷଣୀୟ ହେବ ବୋଲି ଅନୁମାନ କରାଯାଉଛି

ବ୍ୟାଡମିଣ୍ଟନ ବାର୍ସିଲୋନା ସ୍କେନ୍ ମାଷ୍ଟର୍ସ ବ୍ୟାଡମିଷ୍ଟନ ଚାମ୍ପିୟନଶିପରେ ଭାରତର ଯୁବ ବ୍ୟାଡମିଷ୍ଟନ ଖେଳାଳି ମୁଗ୍ଧା ଆଗ୍ରେ ମହିଳା ସିଙ୍ଗଲ୍ଟର କ୍ୱାର୍ଟର ଫାଇନାଲରେ ଆଜି ଚୀନର ହା ଓ୍ୱେଙ୍କୁ ଭେଟିବେ

ଏକମାତ୍ର ଭାରତୀୟ ପ୍ରତିଯୋଗୀଭାବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛନ୍ତି

ୱାରପୁରା ସୋପୁର ଅଞ୍ଚଳରେ ସନ୍ତ୍ରାସବାଦୀମାନେ ଲୁଚି ରହିଥିବାର ଖବର ପାଇଁ ସେହି ଅଞ୍ଚଳକୁ ଘେରାଉ କରି ଯବାନମାନେ ଖାନତଲାସୀ କଲାବେଳେ ଗୁଳିବିନିମୟ ଆରମ୍ଭ ହୋଇଛି